କେନ୍ଦ୍ର ମାନବ ସ୍ୟଳ ବିକାଶ ମନ୍ତୀ ପ୍ରକାଶ କାଓ୍ୱଡେକର ଆଜି ଏହି ସୂଚନା ଦେଇଛନ୍ତି

ଗ୍ରାମାଞ୍ଞଳର ଛାତ୍ରଛାତ୍ରୀଙ୍କୁ ଗୁଶାତ୍କକ ଶିକ୍ଷା ପ୍ରଦାନ କରିବାପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ମନ୍ତୀ ଦୋହରାଇଛନ୍ତି

ଏହି ଘଟଣାର ସବୁ ଦିଗରୁ ପୁଙ୍ଙାନୁପୁଙ୍ଙ ଅନୁଧ୍ଧାନ କରାଯାଉଛି